ସେ କହିଛନ୍ତି ଯେ ରାକ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଛି ମହିଳାମାନଙ୍ଙ୍ ଉପଯୁକ୍ତ ସ୍ୱାସ୍ସ୍ୟ ସ୍ବିଧା ମିଳ୍ନାହିଁ

ଗଭବତୀ ମହିଳାମାନଙ୍କୁ ଖଟିଆରେ ବୁହାଯାଇ ଡାକ୍ତରଖାନାକୁ ନିଆଯାଉଛି

ଗୋପୀନାଥକୀଉ ଟ୍ରଷ୍ଟବୋର୍ଡକୁ ଏଥପାଇଁ ଅନୁମତି ପ୍ରଦାନ କରିଛନ୍ତି ଓଡିଶା ହିନ୍ଦୁ ଦେବୋତ୍ତର ଆଇନ ଅନୁଯାୟୀ ଏହି ଜମି ହସ୍ତାନ୍ତର କରାଯିବ

ବକୁଳବନ ଓ ପଞ୍ଚସଂଖା ପୀଠକୁ ଲାଗି ଏହି ଦେବୋତ୍ତର ଜମି ରହିଛି

ତାଙ୍କୁ ଗୁରୁତର ଅବସ୍ଚାରେ ପ୍ରଥମେ ବଡ଼ବିଲ ମେଡ଼ିକାଲରେ ଭର୍ତି କରାଯାଇଥିଲା

କିନ୍ତୁ ସେତେବେଳେ ମେଡ଼ିକାଲରେ ବିଦ୍ୟୁତ୍ ନଥିଲା

ଫଳରେ ଡାକ୍ତର ମୋବାଇଲ୍ ଲାଇଟ୍ ଯୋଗେ ଅପରେସନ୍ କରିବାକୁ ବାଧ୍ଯ ହୋଇଥିଲେ ପରେ ମହିଳାଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି

ପରେପରେ ମୁନିଗୁଡ଼ାସ୍ସିତ ସିଆର୍ପିଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ପହଞ୍ ମାଓମାଦୀଙ୍କ ସ୍ଥିତି ଓ ସେମାନଙ୍କ ଗତିବିଧି ଉପରେ ସମୀକ୍ଷା କରିଛନ୍ତି ଆସନ୍ତାକାଲି ରାୟଗଡ଼ାସ୍ଥିତି ସିଆର୍ପିଏଫ୍ ଚତୁର୍ଥ ବାଟାଲିୟନ୍ ଗସ୍ତ କାର୍ଯ୍ୟକ୍ରମ ରହିଛି

ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ

ଦୁଇ ତିନିଦିନ ହେବ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଅନୁମାନ କରାଯାଉଛି ମୃତ୍ୟୁର କାରଣସ୍ୱଷ ହୋଇନାହିଁ

ଗୁରୁତର ଅବସ୍ଥାରେ ତାକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି